ବୈଷୟିକଞ୍ଜାନ ସ୍ନଚ୍ଚତା ଓ ସେବା ପ୍ରଦାନରେ ଉନ୍ତି ଆଶିପାରେ ବୋଲି ଭାରତୀୟମାନେ ଜାଣିସାରିଛନ୍ତି

ସେ କହିଛନ୍ତି କୋବିଡ୍ ପରିସ୍ଥିତିରେ ଭାରତର ଡିକିଟାଲ୍ ପ୍ରସ୍ତତି କିଭଳି ସାହାଯ୍ୟ କରିପାରିଛି ତାହା ସମଗ୍ ବିଶ୍ୱ ଦେଖିଛି

ଶ୍ରୀ ମୋଦୀ କହିଛନ୍ତି ବିଭିନ୍ନ ଆଞ୍ଚଳିକ ଭାଷା ଓ ଉପଭାଷାରେ ଇ ପାଠ୍ୟକ୍ମର ବିକାଶ କରାଯିବ

ଇଲେକ୍ଟ୍ରୋନିକ୍କ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଚ୍ଚନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କର ଜୀବନରେ ପରିବର୍ତ୍ତନ ଆଣିବାକୁ ବ୍ୟଗ୍ରତାର ସହ କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ବୈଷୟିକଞ୍ଜାନର ଦ୍ରତ ପ୍ରସାର ଘଟୁଛି

ଏହାଦ୍ୱାରା ସ୍ୱଚ୍ଛତା ଓ ପ୍ରଶାସନରେ ଉନ୍ନତି ଘଟିବା ସହ ବ୍ୟକ୍ତିଗତ ତଥ୍ୟ ଗୋପନୀୟତା ମଧ୍ୟ ସୁରକ୍ଷିତ ରହିଛି ଇଲେକ୍ରୋନିକ୍କ ଓ ଆଇଟି ମନ୍ତ୍ରଣାଳୟ ଏବଂ ନୀତିଆୟୋଗ ଏହି ବୃହତ୍ ଭର୍ଚ୍ଚଆଲ୍ ଶିଖର ବୈଠକର ମିଳିତ ଭାବେ ଆୟୋଜନ କରିଛନ୍ତି

ବିହାର ଇଲେକ୍ସନ୍ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡା କହିଛନ୍ତି ବିହାରରେ ଅବାଧ ନିରପେକ୍ଷ ନିରାପଦ ତଥା ସମସ୍ତ ଭୋଟରଙ୍କ ଅଂଶଗ୍ରହଣ ସହ ବିଧାନସଭା ନିର୍ବାଚନ କରାଇବାକୁ କମିଶନ୍ ଅଗ୍ରାଧିକାର ଦେଉଛି ବିହାର ବିଧାନସଭା ନିର୍ବାଚନରେ ମୁତୟନ ହେବାକୁ ଥିବା ପର୍ଯ୍ୟବେକ୍ଷକମାନଙ୍କ ଲାଗି କମିଶନ୍ ଦ୍ୱାରା ଆୟୋଜିତ ଏକ କ୍ଷୁଦ୍ର ବୈଠକରେ ଶ୍ରୀ ଅରୋଡା ଏହା କହିଛନ୍ତି ପର୍ଯ୍ୟବେକ୍ଷକମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଅରୋଡା କୋବିଡ୍ ନାଇଷ୍ଟିନ୍ ଦୂଷ୍ଟିରୁ ବିଶ୍ୱର ବିଭିନ୍ନ ଦେଶର ନିର୍ବାଚନ ପଦ୍ଧତି ବିଷୟରେ ସେମାନଙ୍କୁ ଅବଗତ କରାଇଛନ୍ତି ବିହାର ବିଧାନସଭା ନିର୍ବାଚନ କରାଇବା ପାଇଁ ନିଷ୍ପଭି ନେବା ପୂର୍ବରୁ କମିଶନ୍ ପରିସ୍ଥିତିର ପୁଙ୍ଗାନୁପୁଙ୍ଗ ବିଶ୍ଳେଷଣ କରିଥିବା ବିଷୟରେ ସେମାନଙ୍କୁ ଜଣାଇଛନ୍ତି ଶ୍ରୀ ଅରୋଡା କହିଛନ୍ତି ବିହାର ବିଧାନସଭା ନିର୍ବାଚନ ଉପରେ ବିଶ୍ୱ ସମ୍ପ୍ରଦାୟର ନଜର ଥିବାରୁ ଆମକୁ ଅତିରିକ୍ତ ସତର୍କତାର ସହ ନିର୍ବାଚନ କାର୍ଯ୍ୟ ସମ୍ପନ୍ନ କରିବାକୁ ହେବ କୋବିଡ୍ ନାଇଣ୍ଟିନ୍ ସମୟରେ ଏହା ବିଶ୍ୱର ସର୍ବବୃହତ ନିର୍ବାଚନ ହେବାକୁ ଯାଉଛି ସେ କହିଛନ୍ତି ଭୋଟରମାନଙ୍କ ମନରେ ବିଶ୍ୱାସ ଜନ୍କାଇବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯିବା ଆବଶ୍ୟକ ଯାହା ଫଳରେ ସେମାନେ ବହୁସଂଖ୍ୟାରେ ଆସି ନିରାପଦରେ ମତଦାନ କରିପାରିବେ ବୈଠକ ସମୟରେ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି ଦୁଇ ଜଣ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି ଓ ଆବଶ୍ୟକ ସ୍ଥୁଳେ ଅଧିକ ସ୍ପତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଅଫିସରମାନେ ନିର୍ବାଚନ କମିଶନ୍ ର ପ୍ରତିନିଧି ବୋଲି ସର୍ବଦା ମନେ ରଖିବା ଉଚିତ୍

ଆତ୍ମନିର୍ଭର ଭାରତ ପାଇଁ କାର୍ଯ୍ୟ କରିବାକୁ ସେ କୂତୀ ପରୀକ୍ଷାର୍ଥୀମାନଙ୍କୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଯେଉଁ ପରୀକ୍ଷାର୍ଥୀମାନେ ର୍ୟାଙ୍କ ମଧ୍ୟରେ ଆସିପାରିନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ରହିଛି ସେ କହିଛନ୍ତି କେବଳ ଏକ ପରୀକ୍ଷାରୁ ଛାତ୍ରଛାତ୍ରୀମାନଙ୍କର ବିଜ୍ଞତା ନିର୍ଦ୍ଧାରଣ ହୁଏ ନାହିଁ ବୋଲି ସେମାନେ ମନେରଖିବା ଉଚିତ୍

ମୁମ୍ବାଇ ଡିଭିଜନ୍ରୁ ବାଳିକାମାନଙ୍କ ମଧ୍ୟରେ ନିୟତୀ ମେହେଟ୍ଟା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନୀତିର ଫଳପ୍ରଦ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜାତୀୟ ହାରଠାରୁ ଅଧିକ ନମୂନା ପରୀକ୍ଷା କରିଛନ୍ତି

କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଓ କୃଷକମାନଙ୍କ ଆୟ ବୃଦ୍ଧି କରିବା ଦିଗରେ ଏହା ଏକ ଉପଯୁକ୍ତ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି ଗତକାଲି ଗୋଆର ପଣଜିଠାରେ ସାମ୍ବାଦିକମାନଙ୍କ ସହ କଥାବର୍ତ୍ତାବେଳେ ଶ୍ରୀଜାଭେଡକର କହିଛନ୍ତି ସମସ୍ତ ଶିଳ୍ପ ସାମଗ୍ରୀର ବିକ୍ରୟ ମୂଲ୍ୟ ଉତ୍ପାଦନକାରୀ ନିର୍ଦ୍ଧାରଣ କରୁଥିବାବେଳେ କୃଷିକ୍ଷେତ୍ରରେ ତାହା ହେଉନାହିଁ ଓ ଏଜେଣ୍ଟମାନେ କୃଷିଜାତ ପଦାର୍ଥଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି ଏହି ଆଇନ୍ଗୁଡ଼ିକ ପାସ୍ ହେବା ପରେ ବର୍ତ୍ତମାନ ଆଉ ଏଭଳି ଘଟିବ ନାହିଁ ଓ କୃଷକମାନେ ସେମାନଙ୍କର ଉତ୍ପାଦିତ ପଦାର୍ଥ ଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବେ ସରକାରଙ୍କର ଏହି ପଦକ୍ଷେପ ଯୋଗୁଁ କୃଷକମାନଙ୍କୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ପଦାର୍ଥଗୁଡ଼ିକ ପାଇଁ ଉପଯୁକ୍ତ ମୂଲ୍ୟ ମିଳିପାରିବ ଓ ଏହାର ବାଟମାରଣା ନହୋଇ ତାହା ସିଧାସଳଖ ସେମାନଙ୍କର ହାତରେ ପହଞ୍ଚବ ଶ୍ରୀ ଜାଭେଡକର କହିଛନ୍ତି କୃଷକମାନେ ସେମାଙ୍କର ଉତ୍ପାଦିତ ପଦାର୍ଥ ଗୁଡ଼ିକର ଉପଯୁକ୍ତ ମୂଲ୍ୟରେ ବିକ୍ରୟ କରିବା ପାଇଁ ସ୍ୱାଧୀନତା ପାଇଛନ୍ତି କୃଷିଜାତ ପଦାର୍ଥଗୁଡ଼ିକ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ବଳବତ୍ତର ରହିବ ଅନ୍ୟପକ୍ଷରେ ସରକାର ସେହି ପଦାର୍ଥଗୁଡ଼ିକ ପାଇଁ ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ଆସୁଛନ୍ତି ପିଆଜ ଆଳୁ ଓ ତୈଳ ଭଳି ପଦାର୍ଥଗୁଡ଼ିକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ରୁ ବାଦ୍ ଦିଆଯାଇଛି ଫଳରେ ବର୍ତ୍ତମାନ କୃଷକମାନେ ଏହିସବୁ ପଦାର୍ଥ ମହଜୁଦ କରି ରଖିପାରିବେସେଗୁଡ଼ିକୁ ଉପଯୁକ୍ତ ମୂଲ୍ୟରେ ବିକ୍ୟ କରିପାରିବେ